ଅପରାହ୍କରେ ସେଠାକାର ନୂଆ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥଗ୍ରହଣ ଉତ୍ସବରେ ସେ ଯୋଗଦେବେ ଏବଂ ବିଳୟିତ ରାତିରେ ନ୍ତଆଦିଲ୍ଲୀ ଫେରିଆସିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗସ୍ତ ଅବସରରେ ସେ ସେଠାକାର ନେତାଙ୍କୁ ମାଳଦ୍ୱୀପ ସହ ଭିଭିଭୂମି ସ୍ୱାସ୍ଥ୍ୟସେବା ଯୋଗଯୋଗ ଏବଂ ମାନବ ସମ୍ଭଳ ବିକାଶ ଆଦି କ୍ଷେତ୍ରରେ ନିବିଡତାର ସହ କାର୍ଯ୍ୟ କରିବା ପାଇଁ ଭାରତର ଆଗ୍ରହ ବିଷୟରେ ଅବଗତ କରାଇବେ ମାଳଦ୍ୱୀପରେ ଏକ ଦୃଢ଼ ସ୍ଥିର ଗଣତାନ୍ତ୍ରିକ ସରକାର ଭାରତ ଚାହେଁ ଏବଂ ଏହି ଦ୍ୱୀପରାଷ୍ଟ୍ରର ସମୃଦ୍ଧି କାମନା କରେ ବୋଲି ମୋଦି କହିଛନ୍ତି ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ସୋଲିଙ୍କ ଶପଥଗ୍ରହଣରେ ଯୋଗଦେଉଥିବା ଅତିଥିମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସବୁଠାରୁ ଉଚ୍ଚ ପଦରେ ଆସୀନ ନେତା ତାଙ୍କ ଏହି ଗସ୍ତକୁ ମାଳଦ୍ୱୀପବାସୀ ଉତ୍କାହର ସହ ଅପେକ୍ଷା କରିଛନ୍ତି ଦୁଇଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ଶ୍ରୀ ମୋଦିଙ୍କ ଗସ୍ତ ଫଳରେ ଅଧିକ ନିବିଡ ହେବ ବୋଲି ମାଳଦ୍ୱୀପ ବାସୀ ଆଶାବାଦୀ ସ୍ୱଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ସୋଲି ଏବେ ଦାୟିତ୍ୱରେ ଥିବା ରାଷ୍ଟ୍ରପତି ଅବଦୁଲ୍ଲୁ ୟମିନ୍ଙ୍କୁ ପରାସ୍ତ କରିଥିଲେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମାଳଦ୍ୱୀପ ଗସ୍ତ ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ କେତେକ ପ୍ରକଳ୍ପ ଓ ନିବେଶ ନେଇ ବୁଝାମଣା ହୋଇପାରେ ଏହାଛଡା ପ୍ରତୀରକ୍ଷା କ୍ଷେତ୍ରରେ ଦୁଇଦେଶର ସହଯୋଗ ଆହୁରି ବୃଦ୍ଧି ପାଇବ ବୋଲି ଆଶ କରାଯାଉଛି

ଏହିସବୂ ଅଞ୍ଚଳରେ ଭ୍ରାମ୍ୟମାଣ ମେଡ଼ିକାଲ୍ ଟିମ୍ ନିୟୋଜିତ କରାଯାଇଛି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନା ରାଜ୍ୟ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୁଦ୍ରିକ ଝଡ଼ ଯୋଗୁଁ ତାମିଲନାଡ଼ୁରେ ସ୍କୃଷ୍ଟି ହୋଇଥିବା କ୍ଷୟକ୍ଷତି ସଂପର୍କରେ ମୁଖ୍ୟମନ୍ତ୍ରୀ ଇକେ ପାଲାନିସ୍ୱାମୀଙ୍କ ସହ ଗତକାଲି କଥାବାର୍ତ୍ତା କରିଛନ୍ତି କେନ୍ଦ ପକ୍ଷରୂ ତାମିଲନାଡୁକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଏକ ଟୁଇଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ବାତ୍ୟାଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଚ୍ଛନ୍ତି

ଶଶୀକଳା ସବରିମାଳା ମନ୍ଦିରକୁ ଯିବାକୁ ଚାହୁଁଥିଲେ କିନ୍ତୁ ପୁଲିସ ତାଙ୍କୁ ବାଧାଦେଇ ଫେରିଯିବାକୁ ଅନୁରୋଧ କରିଥିଲା

ସବରିମାଳାସ୍ଥିତ ପ୍ରଭୁ ଆୟାପ୍ୱାଙ୍କ ମନ୍ଦିର ମଧ୍ୟକୁ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେବାପରେ ପରମ୍ପରାବାଦୀମାନେ ଏହାକୁ ବିରୋଧ କରୁଛନ୍ତି

ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସମ୍ପାଦକ ମୁକୁଳ ୱାଶିନିକ ଆଜି ଏହି ତାଲିକା ଜାରି କରିଛନ୍ତି ତେଲଙ୍ଗାନାର ପୂର୍ବତନ ରାଜ୍ୟ ଶାଖା ସଭାପତି ପୋନ୍ନାଲା ଲକ୍ଷ୍କେୟା ଗଙ୍ଗେନ ଆସନରୁ ପ୍ରାର୍ଥୀ ହେବେ ସେହିଭଳି କଂଗ୍ରେସ ସହଯୋଗୀ ଦଳ ତେଲଙ୍ଗାନା ଜନସମିତିର ଅଧ୍ୟକ୍ଷ ପ୍ରଫେସର କୋଦଶ୍ଡରାମ ଯିଏକି ଏହି ଆସନରୁ ଲଢ଼ିବାକୁ ଆଗ୍ରହୀ ଥିଲେ ତାଙ୍କୁ ବୁଝାଶୁଝା କରାଯାଇ ଅନ୍ୟତ୍ର ଲଢ଼ିବାକୁ କଂଗ୍ରେସ ରାଜି କରାଇଛି

ୟୁଏସ୍ ଇରାନ୍ ରାସାୟନିକ ଅସ୍ତ ନିଷିଦ୍ଧ ଚୁକ୍ତିକୁ ଇରାନ୍ ଅମାନ୍ୟ କରିଛି ବୋଲି ଟ୍ରମ୍ପ ପ୍ରଶାସନ ବିଧିବଦ୍ଧ ଭାବେ ତେହେରାନ ସରକାରଙ୍କୁ ଦୋଷାରୋପ କରିବାକୁ ନିଷ୍କଭି ନେଇଛି ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ଏ ସଂକ୍ରାନ୍ତ ଘୋଷଣା ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆସନ୍ତା ସପ୍ତାହରେ ଘୋଷଣା କରାଯାଇପାରେ

ଏହାକୁ ଉଲ୍ଲ୍ଘନ କରୁଥିବା ରାଷ୍ଟ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ରହିଛି ଇରାନ୍ ଏହାକୁ ପାଳନ କରୁନାହିଁ ଅର୍ଥ ସେ ଦେଶ ରସାୟନିକ ଅସ୍ତ୍ରଶସ୍ତ ବ୍ୟବହାର କରୁଛି ବୋଲି କହିହେବ ନାହିଁ ଇରାନ୍ ପାଖରେ ରାସାୟନିକ ଅସ୍ତ୍ରଶସ୍ତ ତିଆରି କରିବାର ଉପକରଣ ଓ ବ୍ୟବସ୍ଥା ରହିଛି ସେଥିପାଇଁ ଏହା ଏହି ଚୁକ୍ତିକୁ ଉଲ୍ଲଙ୍ଘନ କରୁଛି ବୋଲି ଆମେରିକା କହୁଛି ଆମେରିକା ଯଦି ତା'ର ନିଷ୍କଭିକୁ କାର୍ଯ୍ୟକାରୀ କରେ ତେବେ ଇରାନ୍ ବିରୁଦ୍ଧରେ ହଠାତ୍ ବାସନ୍ଦ ବ୍ୟବସ୍ଥା ଲାଗୁ ହେବ ନାହିଁ ଟ୍ରମ୍ପ ପ୍ରଶାସନ ଏହି ପ୍ରସଙ୍ଗକୁ ରାସାୟନିକ ଅସ୍ତ୍ର ନିଷିଦ୍ଧକାରୀ ସଂଗଠନରେ ଉହ୍ଚାପନ କରିବ ଇଣ୍ଡିଆ ୟୁକେ ଭାରତ ଏବଂ ବ୍ରିଟେନ୍ ସନ୍ତ୍ରାସବାଦ ଆହ୍ୱାନର ମୁକାବିଲା ଦିଗରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକମତ ହୋଇଛନ୍ତି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 ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସନ୍ତାସବାଦର ମୁକାବିଲା ଉପରେ ଦ୍ୱାଦଶ ଭାରତ ବ୍ରିଟେନ୍ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଉଭୟ ପକ୍ଷ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଛନ୍ତି

ବିହାର ଚିଫ୍ ଜଷ୍ଟିସ ଜଷ୍ଟିସ ଅମରେଶ୍ୱର ପ୍ରତାପ ସାହି ଆଜି ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ରାଜ୍ୟଭବନଠାରେ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ

ଚମ୍ପିୟାନ ହେବାର ଯୋଗ୍ୟତା ରଖିଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଉଥିଲେ ହେଁ ଏହାର ଫଳାଫଳ ବିଶେଷ ଗୁରୁତ୍ୱ ବହନ କରେ ନାହିଁ କାରଣ ଦୁଇଦଳ ଇତିମଧ୍ୟରେ ସେମିଫାଇନାଲକୁ ଉନ୍ନୀତ ହୋଇସାରିଛନ୍ତି ଆକି ଯଦି ଭାରତ ଅଷ୍ଟ୍ରେଲିଆକୁ ହରାଏ ତାହେଲେ ଏହାର ମନୋବଳ ସ୍ତଦୃଢ୍ ରହିବ

ବକ୍ସିଂ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ବିଶ୍ୱ ମହିଳା ମୁଷ୍ଟିଯୋଦ୍ଧା ଚାମ୍ପିୟନ୍ସିପ୍ରେ ବରିଷ୍ଠ ମୁଷ୍ଠିଯୋଦ୍ଧା ଏଲ୍ ସରିତା ଦେବୀ ଏବଂ ଉଦୀୟମାନ ଖେଳାଳି ମନୀଷା ମୌନା ଉତ୍ତମ ପ୍ରଦର୍ଶନ କରିଛନ୍ତି ଗତକାଲି ଏହି ଦୁଇ ଖେଳାଳି ନିଜ ନିଜ ବର୍ଗର ପ୍ରିକ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ରବି ଫାଇନାଲରେ ଜାପାନର ତୋଷିହିରେ